ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର ସୁନ୍ଦରଗଡ଼ରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ଦେଶର ସ୍ଥିରତା ପାଇଁ ଏକ ମଜବୁତ୍ ସରକାର ଗଠନ କରିବା ଅନିର୍ବାର୍ଯ୍ୟ ହୋଇପଡ଼ିଛି ସେ କହିଛନ୍ତି ରାଜ୍ୟରେ ଶାସକ ବିଜେଡ଼ି ସରକାର କୃଷକମାନଙ୍କ ପାଇଁ ଆର୍ଥିକ ଅନୁଦାନ ରୂପାୟନକୁ ଅବରୋଧ କରିଛନ୍ତି ଏବଂ ଆୟୁଷ୍ମାନ୍ ଭାରତ ଯୋଜନାରେ ଗରିବ ଲୋକମାନଙ୍କୁ ମାଗଣା ଚିକିତ୍ସା ଯୋଗାଇବାରେ ବିଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ସବ୍ କା ସାଥ୍ ସବ୍ କା ବିକାଶ୍ ପ୍ରତି ଗୁର୍ତ୍ୱାରୋପ କରୁଛନ୍ତି ଏଥର ମଧ୍ୟ ତାଙ୍କ ସରକାର କେନ୍ଦ୍ରରେ ସଂଖ୍ୟାଗରିଷ୍ଠ ସରକାର ଗଠନ କରିବେ ବୋଲି ସେ ଦୂଢୋକ୍ତି ପ୍ରକାଶ କରିଛନ୍ତି ସୋନ୍ପୁରଠାରେ ମଧ୍ୟ ଏକ ଜନସଭାରେ ସେ ଉଦ୍ବୋଧନ ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି କଂଗ୍ରେସ ଓ ବିଜେଡ଼ି ଦାରିଦ୍ର୍ୟକୁ ନେଇ ରାଜନୀତି କରୁଛନ୍ତି ସେ କହିଛନ୍ତି ଦେଶର ଲୋକମାନେ ମୋଦି ସରକାରଙ୍କୁ ବିଶ୍ୱାସ କରନ୍ତି କାରଣ ତାଙ୍କ ସରକାର ମହିଳାମାନଙ୍କୁ ମାଗଣା ଏଲ୍ପିଜି କନେକ୍ସନ୍ ଓ ଗରିବ ଲୋକମାନଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇ ଦେଇଛନ୍ତି ଆଜି ସନ୍ଧ୍ୟାରେ ଶ୍ରୀ ମୋଦି ମହାରାଷ୍ଟ୍ରର ନାନ୍ଦେଡ୍ଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ପିଏମ୍ ଛିଶଗଡ଼ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଉଦ୍ଦେଶ୍ୟ ଓ ନୀତିର ଛବି ଦେଶର ଲୋକମାନଙ୍କ ମନରେ ସ୍ୱଷ୍ଟ ଭାବେ ରହିଛି ଛତିଶଗଡ଼ର ବାଲ୍ତଦ୍ ଜିଲ୍ଲା ନିକଟସ୍କ ହଥାଉଦ୍ ଗାଁଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି କଂଗ୍ରେସ ଓ ତାର ଅଂଶିଦାର ଦଳଗ୍ରଡ଼ିକ ଏକ ଅସହାୟ ସରକାର ଗଠନ ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ଏକ ଦୃଢ଼ ସରକାର ଗଠନ ପାଇଁ ନିର୍ବାଚନ ଲଢୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ଦୂଢ଼ ସରକାର ଗଠନ ହେବ ତାହେଲେ ସନ୍ତାସବାଦ ଆକ୍ରମଣ ପରେ ସରକାର ନିରବରେ ବସିପାରିବେ ନାହିଁ ସେ କହିଛନ୍ତି ମଜବୃତ୍ ସରକାର ଗଠନ ହେଲେ ଦେଶ ବିମାନ ଆକ୍ରମଣ ଓ ସର୍ଜିକାଲ୍ ଷ୍ଟ୍ରାଇକ୍ କରିବାକୁ ସମର୍ଥ ହେବ ଶ୍ରୀ ମୋଦି କହିଛନ୍ତି କଂଗ୍ରେସ ଓ ତାର ମିତ୍ର ଦଳଗୁଡ଼ିକ ସନ୍ତାସବାଦୀ ଓ ବିଚ୍ଛିନ୍ନତାବାଦୀମାନଙ୍କର ସାହସ ବଡ଼ାଇବେ କିନ୍ତୁ ବିଜେପି ସେମାନଙ୍କୁ ଦଶ୍ଚ ଦେବ ଶ୍ରୀ ମୋଦି କହିଛନ୍ତି ବିଜେପି ଦେଶର ବିଜୟ ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ କଂଗ୍ରେସ ନିଜର ବିଜୟ ପାଇଁ ନିର୍ବାଚନ ଲଢ଼ୁଛି

ଉଉରାଖଣ୍ଡର ଗଡ଼ୱାଲ୍ ଓ ଶ୍ରୀନଗରଠାରେ ପାର୍ଟିର ପ୍ରାର୍ଥୀ ମନିଶ ଖଣ୍ଡୁରୀଙ୍କ ସପକ୍ଷରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଗାନ୍ଧି ଏହା କହିଛନ୍ତି 'ଗରିବି ପର୍ ବାର୍ ବାହାତର୍ ହଜାର୍' ସ୍ଲୋଗାନ୍ ଦେଇ ଶ୍ରୀ ଗାନ୍ଧି କହିଛନ୍ତି ଦାରିଦ୍ର୍ୟ ଉପରେ ସେ ପ୍ରଥମ ସଜ୍ରିକାଲ୍ ଷ୍ଟ୍ରାଇକ୍ କରିବେ ସେ କହିଛନ୍ତି ବିଜେପି ସରକାର ପୁଞ୍ଜିପତିଙ୍କ ନିର୍ଦ୍ଦେଶରେ କାମ କରୁଛି ସେ କହିଛନ୍ତି କଂଗ୍ରେସ ସରକାର କ୍ଷମତାକୁ ଆସିଲେ ଦେଶ ରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ଅର୍ଦ୍ଧସାମରିକ ବାହିନୀର ଯବାନମାନଙ୍କୁ ଶହୀଦ୍ର ମର୍ଯ୍ୟଦା ପ୍ରଦାନ କରାଯିବ ଶ୍ରୀ ଗାନ୍ଧି ଉତ୍ତରାଖଣ୍ଡର ଅଲ୍ମୋଡ଼ା ଓ ହରିଦ୍ୱାରରେ ଆକ୍କି ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ

ଏଥରକ ଯେଉଁମାନଙ୍କୁ ବିଜେପି ଟିକେଟ୍ ଦେଇଛି ସେମାନଙ୍କ ମଧ୍ୟରେ ରାଓ ଇନ୍ଦ୍ରକୀତ ସିଂହ ହରିଆଣାର ଗୁଡ଼ଗାଓଁରୁ ଏବଂ କ୍ରିଷାପାଲ୍ ଗୁରଜର୍ ଫରିଦାବାଦରୁ ପ୍ରତିଦ୍ୱନ୍ଦିତା କରିବେ ବିବେକ ସେଜ୍ୱାଲକର ମଧ୍ୟପ୍ରଦେଶର ଗୋଆଲିୟର୍ରୁ ପ୍ରତିଦ୍ନ୍ଦିତା କରୁଥିବା ବେଳେ ନାଥନ ଶାହା ଛିଣ୍ଡୱାରାରୁ ପ୍ରତିଦ୍ୱନ୍ଦିତା କରିବେ ପାର୍ଟି ପକ୍ଷରୁ ଅନୁରାଗ ଶର୍ମାଙ୍କୁ ଉଉରପ୍ରଦେଶର ଝାନ୍ସୀରୁ କେଶରୀ ପଟେଲଙ୍କୁ ଫୁଲପୁରରୁ ଅନ୍ନପୂର୍ଣ୍ଣ ଦେବୀ ଯାଦବଙ୍କୁ ଝାଡ଼ଖଣ୍ଡର କୋଡରମାରୁ ଏବଂ କେଳାଶ ଚୌଧ୍ରୀଙ୍କୁ ରାଜସ୍ଥାନର ବାଡ଼ମେରରୁ ଟିକେଟ୍ ଦିଆଯାଇଛି ଆଡ୍ ବିଜେପି ଲିଷ୍ଟ ଓଡ଼ିଶାର ବିଧାନସଭା ପାଇଁ ଦୁଇ ଜଣ ଓ ମଧ୍ୟପ୍ରଦେଶର ଛିଣ୍ଡୱାଡ଼ା ବିଧାନସଭା ତଥା ଉତ୍ତରପ୍ରଦେଶର ନିଘାସନ୍ ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛି ଓଡ଼ିଶାର କେନ୍ଦ୍ରାପଡ଼ାରୁ ସୁନାକାର ବେହେରାଙ୍କୁ ଓ କାକଟପୁରରୁ ରବି ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି

ଶତ୍ରଘୁ ସିହ୍ନାଙ୍କୁ ବିହାରର ପାଟନା ସାହିବ୍ରୁ ପ୍ରାର୍ଥୀ କରାଯାଇଛି ବିଜେପି ସାଂସଦ ଶ୍ରୀ ସିହ୍ନା ଆଜି ସକାଳେ କଂଗ୍ରେସରେ ଯୋଗ ଦେଇଥିଲେ ହିମାଚଳ ପ୍ରଦେଶର ହମିରପୁର ଆସନରୁ ରାମଲାଲ ଠାକୁରଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଯଶବିର୍ ସିଂହ ଗିଲ୍ଙ୍କୁ ପଞ୍ଜାବର ଖଦୁର ସାହିବ୍ ଏବଂ ଡକ୍କର ଅମର ସିଂହଙ୍କୁ ଫତେପୁର ସାହିବ୍ ଓ ମହମ୍ମଦ୍ ସିଦ୍ଦିକ୍ଙ୍କୁ ଫରିଦ୍କୋଟ୍ରୁ ପ୍ରାର୍ଥୀ କରାଯାଇଛି

ନେପାଳ ସହ ରାଜ୍ୟର ସୀମାରେ କଡ଼ା ପହରା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଜୟ କୁମାର ସିଂହ କହିଛନ୍ତି

ଆସନ୍ତା ସୋମବାର ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଏହା ପରେ ତୃତୀୟ ପର୍ଯ୍ୟାୟରେ କେତେ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ ତାହା ସ୍ୱଷ୍ଟ ହୋଇଯିବ

ଜେ ଆଣ୍ଡ କେ କିଲ୍ ଦକ୍ଷିଣ କାଶ୍ମୀରର ସୋପିଆଁ ଜିଲ୍ଲା ଅନ୍ତର୍ଗତ ଇମାମ୍ ସାହିବ୍ ଅଞ୍ଚଳରେ ମିଳିତ ନିରାପତ୍ତା ବାହିନୀ ସହ ଅଳ୍ପ ସମୟ ସଂଘର୍ଷରେ ଦୁଇ ଜଣ ଅଜ୍ଞାତ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଛି ନିରାପତ୍ତା ବିଭାଗ ପକ୍ଷରୁ କୁହାଯାଇଛି ଆଜି ଅପରାହ୍କରେ ସେହି ଅଞ୍ଚଳକୁ ଘେରଉ କରି ଯବାନମାନେ ଖାନ୍ତଲାସୀ କଲାବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଗୁଳିଗୋଳା ବିନିମୟ ଅଳ୍ପ ସମୟ ପାଇଁ ଚାଲିଥିଲା ଏବଂ ସେଥିରେ ଦୁଇ ଜଣ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଛି ସଂଘର୍ଷ ସ୍ଥଳୀରୁ କେତେକ ଅସ୍ତ୍ରଶସ୍ତ ଗୁଳିଗୋଳା ଜବତ କରାଯାଇଛି ମୃତ ସନ୍ତାସବାଦୀମାନଙ୍କୁ ଚିହ୍ନଟ କରାଯାଉଛି ସୋପିଆଁ ଜିଲ୍ଲାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ଓ ମୋବାଇଲ୍ ସେବାକୁ ବନ୍ଦ କରିଦିଆଯାଇଛି

ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମା କିଲ୍ଲା ନିବାସୀ ସେହି ସନ୍ତାସବାଦୀ ସଇଦ୍ ହିଲାଲ୍ ଅନ୍ଦ୍ରାବିକୁ କୋର୍ଟରେ ହାଜର କରାଯିବା ପରେ ତାକୁ ପାଞ୍ଚ ଦିନ ପାଇଁ ପୁଲିସ୍ ହାଜତକୁ ପଠାଇ ଦିଆଯାଇଛି

ଡିଆର୍ଡିଓ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ ଡିଆର୍ଡିଓ କହିଛି ମହାକାଶରେ ଜଟିଳ ମିଶନ୍ ଯୋଜନା ଓ ଏହାର କାର୍ଯ୍ୟକାରୀତା କ୍ଷେତ୍ରରେ ବିପଦକୁ ପ୍ରତିହତ କରିବା ପାଇଁ ଭାରତର ଅତ୍ୟାଧୁନିକ କାରିଗରି ବିଦ୍ୟା ଦକ୍ଷତା ପରୀକ୍ଷା ସ୍ୱର୍ପ ଉପଗ୍ରହ ବିଧ୍ୱସିଂ ପରୀକ୍ଷା କରାଯାଇଥିଲା ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ମିଶନ୍ ଶକ୍ତି ପ୍ରକଳ୍ପ ସଂକ୍ରାନ୍ତରେ ଉଦ୍ବୋଧନ ଦେଲାବେଳେ ଡିଆର୍ଡିଓ ମୁଖ୍ୟ ଡକ୍ଟର ଜି ଶତିଶ ରେଡ୍ରୀ କହିଛନ୍ତି ଭାରତ ତାର ଦକ୍ଷତା ସଫଳତାର ସହ ପ୍ରତିପାଦନ କରିଛି ଏବଂ ମହାକାଶରେ ଶତ୍ର ପକ୍ଷର ବିପଦକୁ ପରାହତ କରିବା ପାଇଁ ସମର୍ଥ ହୋଇଛି

ସେ କହିଛନ୍ତି ଏଭଳି ପରୀକ୍ଷା କରାଯିବା କ୍ଷେତ୍ରରେ ଏହାର ସ୍ୱରୂପ ସଂକ୍ରାନ୍ତରେ ଗୁପ୍ତ ରଖାଯିବ ଏହି ପରୀକ୍ଷା କରିବା ପାଇଁ ଆବଶ୍ୟକୀୟ ଅନୁମତି ନିଆଯାଇଥିବା କଥା ସେ ସ୍ଚଚନା ଦେଇଛନ୍ତି

ନେପାଳ ଆଉ ଗୋଟିଏ ମ୍ୟାଚ୍ ଖେଳିବ ଭାରତ ପାଇଁ ମଙ୍ଗଳବାର ଦିନ ମ୍ୟାମାର ବିପକ୍ଷରେ ମ୍ୟାଚ୍ ନିର୍ଷ୍ଣାୟକ ହେବ